ପିଏମ୍ ଲୋକସଭା ଗତକାଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଅନୁମୋଦନ ହୋଇଛି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିତର୍କରେ ଅଂଶଗ୍ରହଣ କରିଥିଲେ ସମସ୍ୟାର ସମାଧାନ ସକାଶେ କଥାବାର୍ତ୍ତା ପାଇଁ ଆଗେଇ ଆସିବାକୁ ସେ କୃଷକମାନଙ୍କୁ ନିବେଦନ କରିଥିଲେ ଶ୍ରୀ ମୋଦୀ କହିଥିଲେ ଉଭୟ କେନ୍ଦ୍ର ସରକାର ଓ ଲୋକସଭା କୃଷକମାନଙ୍କ ମତାମତକୁ ସମ୍ମାନ ଦେଉଛି ଓ ସରକାରଙ୍କର ବଡ଼ବଡ଼ ମନ୍ତ୍ରୀମାନେ ସେମାନଙ୍କ ସହ ନିରନ୍ତର ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପାର୍ଲାମେଣ୍ଟରେ କୃଷିଆଇନଗୁଡ଼ିକ ପାସ୍ ହେବା ପରେ କୌଣସି ମଣ୍ଡି ବନ୍ଦ ହୋଇଯାଇ ନାହିଁ ଓ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ବଳବତ୍ତର ରହିଛି ବେସରକାରୀ କ୍ଷେତ୍ରର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ବେସରକାରୀ କ୍ଷେତ୍ରର ଅପବ୍ୟବହାରକୁ ଆଉ ଅଧିକ କାଳ ବରଦାସ୍ତ କରାଯିବ ନାହିଁ ବେସରକାରୀ କ୍ଷେତ୍ର ପ୍ରତି ଅବହେଳା ଯୁବସମାଜର ଅପମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଟେଲିଯୋଗାଯୋଗଠାରୁ ଆରମ୍ଭ କରି ଔଷଧ ଉତ୍ପାଦନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ବେସରକାରୀ କ୍ଷେତ୍ର କାର୍ଯ୍ୟ କରୁଛି ଭାରତ ଯଦି ଆଜି ମାନବ କାତିର ସେବା କରିପାରିଥାଏ ତେବେ ତାହା ବେସରକାରୀ କ୍ଷେତ୍ରର ଭୂମିକା ଯୋଗୁଁ ସ୍ୟବ ହୋଇଛି ବୋଲି ସେ କହିଛନ୍ତି କୃଷିକ୍ଷେତ୍ରରେ ପୁଞ୍ଜି ନିବେଶ ନ ହେଲେ ଓ ବୈଷୟିକ ଜ୍ଞାନର ବ୍ୟବହାର କରାନଗଲେ ଏହା କେବେ ଶକ୍ତିଶାଳୀ ହୋଇପାରିବ ନାହିଁ କେବଳ ଧାନ ଓ ଗହମ ଚାଷ କରିବା ମଧ୍ୟରେ ସୀମିତ ନ ରହି କୃଷିକ୍ଷେତ୍ରରେ ଏହାଠାରୁ ଅଧିକ କାର୍ଯ୍ୟ କରାଯିବାର ଆବଶ୍ୟକତା ବିଷୟ ସେ ଉଲ୍ଲେଖ କରିଥିଲେ ଶ୍ରୀ ମୋଦୀ କହିଥିଲେ କୋବିଡ୍ ପରବର୍ତ୍ତୀ ସମୟରେ ଏକ ନୂଆ ବିଶ୍ୱ ଦେଖିବାକୁ ମିଳିବ ଓ ଏଥିରେ ଭାରତର ଜନସାଧାରଣ ପ୍ରମୁଖ ଭୂମିକା ଗ୍ରହଣ କରିବେ କି ନାହିଁ ତାହା ସେମାନଙ୍କୁ ନିର୍ଦ୍ଧାରଣ କରିବାକୁ ହେବ ସେ କହିଥିଲେ କୋବିଡ୍ ସଂକ୍ରମଣ ସମୟରେ ଭାରତ ଆତ୍ମନିର୍ଭର ହୋଇପାରିଛି ଶ୍ରୀ ମୋଦୀ କହିଥିଲେ ଭାରତ ଆଉ ଅଧିକ ଦିନ ନିରବଦ୍ରଷ୍ଟା ହୋଇ ରହିବ ନାହିଁ ଏହାକୁ ବିଶ୍ୱର ଏକ ମହାଶକ୍ତି ଭାବେ ନିଜକୁ ଗଢ଼ିବାକୁ ହେବ ପ୍ରଧାନମନ୍ତ୍ରୀ କହିଥିଲେ କୋବିଡ୍ ପରବର୍ତ୍ତୀ ବିଶ୍ୱ ଏକ ଭିନ୍ନ ବିଶ୍ୱ ହେବାକୁ ଯାଉଛି ଏହାଠୁ ଏକୁଟିଆ ହୋଇ ରହିବା ଦ୍ୱାରା ବ୍ୟାପକ କ୍ଷତି ଘଟିବ ସେ କହିଛନ୍ତି ଯେଉଁମାନେ ସଭାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନେ ଏଥିପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି ଦିନେ ସେମାନଙ୍କର ମିଥ୍ୟା ଲୋକଲୋଚନକୁ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଲୋକସଭା ବିତର୍କରେ ଅଂଶଗ୍ହଣ କରିଥିବା ମହିଳା ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଅଧିକ ସଂଖ୍ୟାରେ ମହିଳା ସାଂସଦମାନେ ଆଲୋଚନାରେ ଅଶଗ୍ରହଣ କରିଥିବାରୁ ଏହା ଏକ ଉତ୍ତମ ସଂକେତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ରାଷ୍ଟପତିଙ୍କ ଅଭିଭାଷଣରେ ଭାରତର 'ସଂକଳ୍ପ ଶକ୍ତି'ର ପ୍ରତିଫଳନ ହୋଇଛି ଓ ତାଙ୍କର ପ୍ରତ୍ୟେକଟି ଶବ୍ଦ ଦେଶର ଜନସାଧାରଣଙ୍କ ମନୋବଳ ବୃଦ୍ଧି କରିଛି ବୋଲି ଶ୍ରୀ ମୋଦୀ କହିଥିଲେ ଇଣ୍ଡୋ ଚୀନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ପାଇଁ ଭାରତ ଓ ଚୀନ ଏକମତ ହୋଇଛନ୍ତି ରାଜ୍ୟସଭାରେ ଏ ସଂକାନ୍ତରେ ଏକ ବିବୃତି ଦେଇ ଶ୍ରୀ ସିଂ କହିଛନ୍ତି ଚୀନ ସହ କଥାବାର୍ତ୍ତା ଓ ବୁଝାମଣା ପାଇଁ ଉଚ୍ଚସ୍ତରରେ ନିଷ୍କଭି ନିଆଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏହାର ଗୋଟିଏ ଇଞ୍ଚ ଅଞ୍ଚଳ ଛାଡ଼ିବ ନାହିଁ ବୋଲି ସଂକଳ୍ପବଦ୍ଧ ଥିବାର ଶ୍ରୀ ସିଂ ଜଣାଇଛନ୍ତି ସେ କହିଛନ୍ତି କଥାବାର୍ତ୍ତା ସମୟରେ ଭାରତର ସଂକଳ୍ପବଦ୍ଧତା ଓ ଆଭିମୁଖ୍ୟ ଫଳପ୍ରଦ ହୋଇଛି ରାଜିନାମା ବିଷୟରେ ପୁଙ୍ଗାନୁପୁଙ୍ଗ ସ୍ବଚନା ଦେଇ ଶ୍ରୀ ସିଂ କହିଛନ୍ତି ଉଭୟ ପକ୍ଷ ପର୍ଯ୍ୟାୟ ଭିଭିରେ ସେମାନଙ୍କର ସୈନ୍ୟ ଅପସାରଣ କରିବେ

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଦକ୍ଷିଣ ତଟରେ ମଧ୍ୟ ସମାନଧରଣର ଆଭିମୁଖ୍ୟ ଗ୍ରହଣ କରାଯିବ ମନ୍ତ୍ରୀ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ ପାରସ୍କରିକ ବୁଝାମଣା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି

ଶ୍ରୀ ସିଂ କହିଛନ୍ତି ହ୍ରଦର ଉତ୍ତର ତଟରେ ପହରା ସମେତ ସମସ୍ତ ସାମରିକ କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବେ ନିଜନିଜ ପକ୍ଷରୁ ବନ୍ଦ ରଖିବାକୁ ଉଭୟ ପକ୍ଷ ଏକମତ ହୋଇଛନ୍ତି ସେ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ କୁଟନୈତିକ ସ୍ତରରେ ସହମତି ସୃଷ୍ଟି ଓ ସାମରିକ କଥାବାର୍ତ୍ତା ହେବା ପରେ ପହରା କାର୍ଯ୍ୟ ଆରମ୍ଭ ହେବ ଗତକାଲିଠାରୁ ପ୍ୟାଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ତଟରେ ଦ୍ୱିପକ୍ଷୀୟ ରାଜିନାମାଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି ସେ କହିଛନ୍ତି ଗତବର୍ଷର ବିବାଦ ପୂର୍ବବର୍ତ୍ତୀ ପରିସ୍ଥିତି ଫେରାଇ ଆଣିବା ଏହି ରାଜିନାମାର ମଳଲକ୍ଷ୍ୟ ଶ୍ରୀ ସିଂ କହିଚ୍ଚନ୍ତି ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣରେଖାରେ ସୈନ୍ୟ ମୁତ୍ୟନ ଓ ପହରା କାର୍ଯ୍ୟକୁ ନେଇ ଏବେ ବି କିଛି ଅମୀମାଂସିତ ପ୍ରସଙ୍ଗ ରହିଛି ଚୀନ ସହ ପରବର୍ତ୍ତୀ ଆଲୋଚନାରେ ଏଗୁଡ଼ିକୁ ଉତ୍ଥାପନ କରାଯିବ ମନ୍ତ୍ରୀ କହିଛନ୍ତି ଯେତେଶୀଘ୍ର ସମ୍ଭବ ସୈନ୍ୟ ଅପସାରଣ କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ ଉଭୟ ପକ୍ଷ ମଧ୍ୟରେ ସହମତି ସୃଷ୍ଟି ହୋଇଛି ଏହାକୁ ଦ୍ୱିପକ୍ଷୀୟ ରାଜିନାମା ଓ ଚୁକ୍ତିଗୁଡ଼ିକ ଅନୁସାରେ କରାଯିବ ଲଦାଖରେ ଅତ୍ୟନ୍ତ ପ୍ରତିକୂଳ ପାଗରେ ସାହସ ଓ ଦୂଢ଼ ମନୋବଳ ସହ କାର୍ଯ୍ୟ କରୁଥିବା ସଶସ୍ତ ବାହିନୀ ଯବାନମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଶ୍ରୀ ସିଂ ରାଜ୍ୟସଭାର ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ଦେଶର ବୀର ସୈନିକମାନଙ୍କର ବଳିଦାନକୁ ସର୍ବଦା ମନେରଖାଯିବ ସେମାନଙ୍କର ଏହି ବଳିଦାନ ଆଜି ପ୍ୟାଙ୍ଗଙ୍ଗ ସୋ ହ୍ରଦଠାରେ ସୈନ୍ୟ ଅପସାରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ବିଗତ ଏକବର୍ଷ ଧରି ଭାରତ ଚୀନ ସହ କୁଟନୈତିକ ଓ ସାମରିକ ସ୍ତରରେ କଥାବାର୍ତ୍ତା କାରି ରଖିଛି ସୈନ୍ୟ ଅପସାରଣ ପାଇଁ ଉଭୟପକ୍ଷର ସାମରିକ ଓ କୁଟନୈତିକ ବିଭାଗ ଅଫିସରମାନେ ଅନେକବାର କଥାବାର୍ତ୍ତା କରିଛନ୍ତି

ଏହି କଥାବାର୍ତ୍ତାରେ ଭାରତ ତିନୋଟି ବିଷୟକୁ ନେଇ ଏହାର ଆଭିମୁଖ୍ୟରେ ଅଟଳ ରହିଛି ସେଗୁଡ଼ିକ ହେଲା ଉଭୟପକ୍ଷ ପ୍ରକୃତ ନିୟନ୍ତ୍ରଣରେଖାର ସମ୍ମାନ କରିବା ସ୍ଥିତାବସ୍ଥାରେ ଏକତରଫା ଭାବରେ କୌଣସି ପରିବର୍ଭନ ନ କରିବା ଓ ଦୁଇଦେଶ ମଧ୍ୟରେ ହୋଇଥିବା ରାଜିନାମା ଏବଂ ବୁଝାମଣାଗୁଡ଼ିକର କଡ଼ାକଡ଼ି ପାଳନ କରିବା

ଭିପି ଦୀନଦୟାଲ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଣେ ପ୍ରକୃତ ସମାଜସେବୀ ଥିଲେ ଓ ଅନ୍ତ୍ୟୋଦୟରେ ବିଶ୍ୱାସ କରୁଥିଲେ ସେ ଗରିବମାନଙ୍କର ଉତ୍ଥାନ ପାଇଁ ଅହରହ କାର୍ଯ୍ୟ କରୁଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ନାଇଡୁ କହିଛନ୍ତି ମାନବିକତା ଉପରେ ତାଙ୍କର ଦର୍ଶନ ଦେଶକୁ ସର୍ବଦା ଦିଗଦର୍ଶନ ଦେଇଆସିଛି ଓ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ପିଏମ୍ ଦୀନଦୟାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଚ୍ଚନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଗରିବ କୃଷକ ଶ୍ରମିକ ଓ ମଧ୍ୟବିତ୍ତ ବର୍ଗର ଭବିଷ୍ୟତ ଗଠନର ମାଧ୍ୟମ ହେବ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଜେପି ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ମୌଳିକ ଡ଼ାଞ୍ଚା କ୍ଷେତ୍ରରେ ଅଣାଯାଉଥିବା ବିପ୍ଳବାତ୍ମକ ପରିବର୍ତ୍ତନ ଲୋକମାନଙ୍କ ଜୀବନଶୈଳୀକୁ ସହଜ କରିବ ସେ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ଭାରତର ସମ୍ମାନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ ସେ କହିଛନ୍ତି ଆମର ରାଜନୀତିରେ ଦେଶର କଲ୍ୟାଣ ସବୁଠୁ ଉଚ୍ଚରେ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଦର୍ଶର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି ଓ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି ଶାହା ଦୀନଦୟାଲ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଟ୍ୱିଟ କରି ଶ୍ରୀ ଶାହା କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ଧାୟଙ୍କ ଜୀବନ ସର୍ବଦା ଲୋକମାନଙ୍କର ସେବା ଓ ଦେଶ ପାଇଁ ଉସର୍ଗୀକୃତ ଥିଲା